ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳ୍

ଆଜି ସଚିବାଳୟରେ କାଳିଆ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି

ବୀମା ପେନ୍ସନ୍ ଷ୍ଟାଇପେଣ୍ ଓ ଲିଗାଲ୍ ସର୍ଭିସେସ୍ ଅଥରିଟି ଆକୁ ଲାଗୁ କରିବାକୁ ଆଇନଜୀବୀ ଦାବି କରିଛନ୍ତି

ବିନୟନନ୍ଦ ଝା ଓଏଚଆରସିର ତଦନ୍ତ ନିର୍ଦ୍ଦେଶକ ହୋଇଥିବାବେଳେ ଅମିତାବ ଠାକୁର ରାଜ୍ୟ ସଶସ୍ତ ପୋଲିସର ଆଇଜିପି ହୋଇଛନ୍ତି ସେହିପରି ଦକ୍ଷିଣ ପଣ୍ଟିମାଞ୍ଞଳର ଡିଆଇଜି ଭାବେ ହିମାଂଶୁ ଲାଲ ଦକ୍ଷିଣାଞଳ ଆଇଜିଭାବେ ଯତୀଦ୍ର କୋୟଲ ଗୁଇନ୍ଦା ବିଭାଗର ଡିଆଇଜିଭାବେ ଆଶିଷ ସିଂଙ୍କୁ ଅବସ୍ରାପିତ କରାଯାଇଛି

ପୁଶି ଏସପି ସ୍ତରରେ ମଧ୍ଧ ରାଜ୍ୟସରକାର ଅଦଳବଦଳ କରିଛନ୍ତି ପୁରୀ ଏସପି ଥବା ସାର୍ଥକ ଷଡଙ୍ଗୀଙ୍କୁ ରାଉରକେଲା ଏସପି ପୁରୀ ଏସପି ଭାବେ ଉମାଶଙ୍କର ଦାଶ ରାଧାବିନୋଦ ପାଶିଗ୍ରାହୀ କଟକ ଏସପି ହୋଇଛନ୍ତି ସେହିଭଳି ସାରା ଶର୍ମା ହେଲେ ଗଜପତି ଏସପି ରାହୁଲ ଜୈନ ଦେବଗଡ ଏସପି ଭାବେ ନିଯୁକ୍ତ ହୋଇଛନ୍ତି

ସେହିପରି ସନ୍ତୋଷ ନାୟକଙ୍କୁ ଏସଆଇ ଏସପି ଡଙ୍ଙାୟତଙ୍କୁ କଟକ ରେଳବାଇ ଏସପି ଭାବେ ଅବସ୍ତାପିତ କରାଯାଇଛି

ସେମାନଙ୍କୁ ନେବା ପାଇଁ ତାଙ୍କର ପରିବାର ଲୋକ ଆସିଥିବା ଜଣାପଡିଛି

ଯେଉଁଥିରେ ସେ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା ଦିନକୁ ଦିନ ଖରାପ ହେବାକୁ ଲାଗିଛି